ରାଜ୍ୟ କ୍ୟାବିନେଟ୍ ବୈଠକ ରାଜ୍ୟ କ୍ୟାବିନେଟ୍ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ଅନୁଷିତ ହେବ

ସେହିଭଳି ରାକ୍ୟରେ ଆଗୁଆ ବିଧାନସଭା ନିର୍ବାଚନ କରାଯିବା ସମ୍ପର୍କରେ ମଧ୍ଧ ଏଥିରେ ଆଲୋଚନା ହେବା ଅନୁମାନ କରାଯାଉଛି ବିଧାନସଭା ପୂର୍ବରୁ ବିଜେଡି ବିଧାୟକ ଦଳ ବୈଠକ ଆସନ୍ତାକାଲି ଅପରାହରେ ଅନୁଷ୍ଷିତ ହେବ

ସ୍ବରଟର ଆନ୍ତର୍କାତୀୟ ପ୍ରଦର୍ଶନୀ ଓ ସମ୍ମେଳନ କେନ୍ଦ୍ର ସର୍ସାନା ଠାରେ ଏହି କାର୍ଯ୍ୟକ୍ରମକୁ ଗୁଜୁରାଟ ମୁଖ୍ୟମନ୍ତୀ ବିଜୟ ରୂପାନୀ ଉଦ୍ଘାଟନ କରିବେ

ଏଠାରେ ଓଡ଼ିଆ ଘରର ବିଭିନ୍ତ ପାରମ୍ମରିକ ଖାଦ୍ୟ ସହ ଜଗନ୍ତାଥଙ୍କ ଭୋଗ ମଧ୍ଧ ମିଳିବ

ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ରାନରେ ଥିବା ମଠ ଓ ମନ୍ଦିର ଗୁଡ଼ିକରେ ସ୍ୱତନ୍ତ ପୂଜାର୍ଚ୍ଚନା କରାଯାଉଛି

ରାକଧାନୀର ଇସ୍କନ ମନ୍ଦିର ରାମମନ୍ଦିର ଓ ବିଷ୍ଷୁ ମନ୍ଦିରରେ ସ୍ୱତନ୍ତ ପ୍ରକା ଓ ରୀତିନୀତିର ଆୟୋଜନ କରାଯାଇଛି ରାକ୍ୟର ବିଭିନ୍ଦ ସ୍ଥାନରେ ଜନ୍କାଷ୍ଟମୀ ପର୍ବ ପାଳନ ହେଉଥିବା ଖବର ଆମର ହସ୍ତଗତ ହେଉଛି ଏହି ଅବସରରେ ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କର ଗୁପ୍ତନୀତି ଅନୁଷ୍ବିତ ହେଉଛି

ଏଥିସହିତ କିଲ୍ଲାମଧକୁ ପ୍ରବେଶ କରୁଥିବା ଓ କିଲ୍ଲାରୁ ବାହାରକୁ ଯାଉଥିବା ଯାନବାହନଗୁଡ଼ିକ ଯାଞ କରାଯାଉଛି

ତେବେ ପାଇଖାନା ଟାଙ୍କି ଭିତରେ ଥିବା ଗ୍ୟାସ୍ ପ୍ରଭାବରେ ସମସେ ଶ୍ୱାଶରୁଦ୍ଧ ହୋଇପଡିଥିଲେ

ଆଜି ସକାଳୁ ହୋଟେଲ ପଛପାଖରେ ଥିବା ସମୁଦ୍ରରେ ସେମାନେ ଗାଧୋଉଥିବା ବେଳେ ରଜତ ଭାସି ଯାଇଥିବା ଦେଖି ଇବାତୁଲ୍ଲା ତାକୁ ଉଦ୍ଧାର କରିବା ଲାଗି ଉଦ୍ଧମ କରିଥିଲା

କିଛି ସମୟପରେ ଉଭୟଙ୍ଙ ମୃତଦେହ ଭାସିଆସି ସମୁଦ୍ର କୁଳରେ ଲାଗିଥିଲା ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ଶବ ବ୍ୟବଛେଦ କରାଇଛନ୍ତି